ଦ୍ୱିତୀୟଥର କ୍ଷମତାକୁ ଆସିବା ପରେ ଏହା ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ ବଜେଟ୍ ହେବ ଏହା ମଧ୍ୟ ନିର୍ମଳା ସୀତାରମଣଙ୍କ ପ୍ରଥମ ବଜେଟ୍ ଅର୍ଥମନ୍ତ୍ରୀ ତାଙ୍କର କନିଷ୍ଠ ସହକର୍ମୀ ଅନ୍ତରାଗ ଠାକୁର ଓ ମନ୍ତ୍ରଶାଳୟର ଅଧିକାରୀମାନେ ଗତ ସନ୍ଧ୍ୟାରେ ସାଧାରଣ ବଜେଟ୍ ଚ୍ଚଡାନ୍ତ ରୂପରେଖ ଦେଇଛନ୍ତି କେନ୍ଦ ସରକାରଙ୍କ ବାର୍ଷିକ ଆର୍ଥକ ଇସ୍ତାହାର ଏହି ବଜେଟ୍ କେନ୍ଦ୍ରର ପୂର୍ବବର୍ଷର ରାଜସ୍ପ ଏବଂ ଖର୍ଚ୍ଚର ହିସାବ ଏବଂ ଆଗାମୀ ବର୍ଷ ପାଇଁ ଆର୍ଥିକ ଆକଳନ ସମ୍ପର୍କରେ ସ୍ତଚନା ଦେଇଥାଏ ଆକାଶବାଣୀର ସମାଚାର ସେବା ପ୍ରଭାଗ ଆଜି କେନ୍ଦ୍ର ବଜେଟ୍ ଉପରେ ଦିନତମାମ ଏକ କାର୍ଯ୍ୟକ୍ମ ପ୍ରସାରଣ କରିବ

ବେସରକାରୀ ପୁଞ୍ଜିନିବେଶ ନିଯୁକ୍ତି ସୃଷ୍ଟି ରପ୍ତାନୀ ବୃଦ୍ଧି ଓ ଚାହିଦା ବୃଦ୍ଧିକୁ ନେଇ ଏକ ସକାରାତ୍ମକ ଚକ୍ର ସୂଷ୍ଟିପାଇଁ ସର୍ବେକ୍ଷଣରେ ପ୍ରସ୍ତାବ ରହିଛି

ଅଦାଲତୀ ଅଧ୍ୟକ୍ଷ ବିଚାରପତି ଅବଦୁଲକାଓ୍ୱି ଅହମ୍ମଦ ୟୁସୁଫ ଏହି ଅବସରରେ ରାୟ ପାଠ କରିବେ

ଷତବେ ପାକିସ୍ତାନ ଅଦାଲତଙ୍କ ଏହି ଆଦେଶ ବିରୁଦ୍ଧରେ ଭାରତ ସେହିବର୍ଷ ମେ' ମାସରେ ଆର୍ନ୍ତକାତିକ ଅଦାଲତରେ ଆବେଦନ କରିଥିଲେ ଏହାଛଡା ସେଠାରେ ଥିବା ଭାରତର ରାଷ୍ଟ୍ରଦୂତଙ୍କୁ ମଧ୍ୟ କୂଳ ଭୂଷଣଙ୍କୁ ସାକ୍ଷାତ କରିବା ଲାଗି ପାକିସ୍ତାନ ଅନୁମତି ଦେଉ ନ ଥିବା ସମ୍ପର୍କରେ ମଧ୍ୟ ଏଥିରେ ଆବେଦନ କରାଯାଇଥିଲା

ଏହି ମାମଲାର ଶୁଣାଶି ସମୟରେ ଅଦାଲତରେ ଉଭୟ ଭାରତ ପାକିସ୍ତାନ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ ଅମିତ ଶାହା ଏମପି ନବନିର୍ବାଚିତ ସାଂସଦମାନେ ରାଜନୈତିକ ଭିନ୍ନତାକୁ ଭୁଲି ଗୃହର ଆଲୋଚନାରେ ସଫଳତାର ସହ ଭାଗ ନେଇ ନବଭାରତ ଗଠନରେ ଅବଦାନ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆହ୍ପାନ କରିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ନବନିର୍ବାଚିତ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ସଂସଦର ନିୟମ ପରମ୍ପରା ଏବଂ ସଂସଦର ଲାଇବ୍ରେରୀରେ ଉପଲହ୍ଧ ସମସ୍ତ ସମ୍ଭଳର ବ୍ୟବହାର କରି ଏକ ଆଦର୍ଶ ସାଂସଦରେ ପରିଣତ ହେବା ପାଇଁ ଉପଦେଶ ଦେଇଛନ୍ତି ସେ କହିଛନ୍ତି ପାର୍ଲାମେଣ୍ଟ ସଦସ୍ୟମାନେ ସଂସଦ ପାଇଁ ପ୍ରାସଙ୍ଗିକ ବିଷୟବସ୍ତୁ ଗୁଡିକୁ ସେମାନଙ୍କର ବକ୍ତବ୍ୟରେ ସ୍ଥାନ ଦେବା ଉଚିତ ସଫସଦର ଅଧିବେଶନ ଚାଲିଥିବାବେଳେ ସମୟ ଶୃଙ୍ଖଳାକୁ ଅନୁସରଣ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ଏହାର ପ୍ରଭାବରେ ଗତକାଲି ରାଜଧାନୀ ନୂଆଦିଲ୍ଲୀ ସମେତ ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ଆକି ନୂଆଦିଲ୍ଲୀରେ ଆକାଶ ମେଘାଚ୍ଚନ୍ନ ରହିବା ସହ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସେହିଭଳି ପାଶ୍ୱବର୍ତ୍ତୀ ଗୁରଗାଓଁ ଫରିଦାବାଦ ଓ ନୋଏଡା ଆଦି ଅଞ୍ଚଳରେ ମଧ୍ୟ ଭଲ ବର୍ଷା ହୋଇଯାଇଛି

ପଞ୍ଜାବ ହରିଆଣା ମହାରାଷ୍ଟ୍ର ଉତ୍ତରାଖଣ୍ଡ ମଧ୍ୟପ୍ରଦେଶ ଛତିଶଗଡ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟ ସମେତ ନୂଆଦିଲ୍ଲୀରେ ଏହି ପାକ୍ ମୌସୁମୀ ବର୍ଷା ହେବା ଦ୍ୱାରା ଗତ କିଛି ଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ଜାରିଥିବା ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିଛି

ଉପକୂଳବର୍ତ୍ତୀ କୋଙ୍କଣ ଅଞ୍ଚଳର ଚିପ୍ଲୁନ ବ୍ଲକରେ ଅବସ୍ଥିତ ଏହି ବନ୍ଧ ପ୍ରବଳ ବର୍ଷା ଫଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଥିଲା ପୋଲିସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହନୀ ଏନ୍ଡିଆର୍ଏଫ୍ ତଲାସୀ ଅଭିଯାନ ଜାରି ରଖିଛନ୍ତି ମଣିପୁର ବ୍ଲାଷ୍ଟ ମଣିପୁରରେ ବିଜେପି ବିଧାୟକ ଏଲ ସୁସିନ୍ଦ୍ରୋଙ୍କ ପୂର୍ବ ଇମ୍ପାଲସ୍ଥିତ ଲେଇକାଇ ବାସଭବନ ନିକଟରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି

କୌଣସି ସନ୍ତାସବାଦୀ ଗୋଷ୍ଠୀ ଏହି ବିସ୍କୋରଣ ପାଇଁ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି କରାଯାଇଛି ୱାଲ୍ଡ କପ୍ ଆଇସିସି ବିଶ୍ୱକପ୍ କ୍ରିକେଟରେ ଆଜି ଅପରାହୁରେ ଲର୍ଡ୍ସଠାରେ ପାକିସ୍ତାନ ଏହାର ଶେଷ ଲିଗ୍ ମ୍ୟାଚରେ ବାଂଗଲାଦେଶକୁ ଭେଟିବ

ସେମିଫାଇନାଲରେ ପ୍ରବେଶ ପାଇଁ ପାକିସ୍ତାନ ଏକ ବିସ୍କୟ ଆବଶ୍ୟକତା ରହିଛି

ତେବେ ଯଦି ବାଂଗଲାଦେଶ ପ୍ରଥମେ ବ୍ୟାଟିଂ କରେ ତାହାହେଲେ ଖେଳ ଆରମ୍ଭରୁ ହିଁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଯିବ ଅଷ୍ଟ୍ରେଲିଆ ଭାରତ ଏବଂ ଇଂଲଣ୍ଡ ପୂର୍ବରୁ ସେମିଫାଇନାଲରେ ପହଞ୍ଚସାରିଛନ୍ତି

ବିଶ୍ୱର ଏକନ୍ୟର ଖେଳାଳି ନୋଭାକ୍ ଜୋକଭିକ୍ କେଭିନ୍ ଆଶ୍ଚରସନ୍ କାରୋଲିନ୍ ପ୍ଲିସକୋଭା ଓ ସିମୋନା ହାଲେକ୍ ପ୍ରମୁଖ ମଧ୍ୟ ତୂତୀୟ ରାଉଣ୍ଡକୁ ଅଗ୍ରସର ହୋଇଛନ୍ତି